ଶ୍ରୀ ମୋଦି ଉଦ୍ଘାଟନ କରିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁରୁଣା କାଶୀଠାରେ ଏକ ସମନ୍ୱିତ ବିଦ୍ୟତ୍ ବିକାଶ ଯୋଜନା ଓ ବନାରସ ହିନ୍ଦୂ ବିଶ୍ୱବିଦ୍ୟାଳୟଠାରେ ଅଟଳ ଇନ୍କ୍ର୍ୟବେସନ କେନ୍ଦ୍ର ଅର୍ନ୍ତଭକ୍ତ ଏହି ଅବସରରେ ଲୋକମାନଙ୍କ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବାରାଣାସୀକୁ ପୂର୍ବ ଭାରତ ପାଇଁ ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାର ଯଥାସମ୍ଭବ ଉଦ୍ୟମ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସହରର ରିଙ୍ଗରୋଡ଼ କଡରେ ନୂଆ ସଡ଼କମାନ ନିର୍ମାଣ କରାଯାଉଛି ଓ ଚାରିବର୍ଷ ପରେ ଏହାର ସୁଫଳ ଦେଖିବାକୁ ମିଳିବ ସହରକୁ ଅନ୍ୟାନ୍ୟ ରାଜ୍ୟ ସହ ବିଭିନ୍ନ ସଡ଼କ ମାଧ୍ୟମରେ ସଂଯୋଗ କରାଯାଉଛି

ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଛି ଓ ଘାଟଗୁଡ଼ିକୁ ପରିଷ୍କାରପରିଚ୍ଛନ୍ କରାଯିବା ସହ ଆକର୍ଷଣୀୟ କରାଯାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷ ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରାଯାଉଥିବାର୍ ବାରାଣାସୀ ଉପରେ ସମସ୍ତଙ୍କର ନଜର ରହିବ ପ୍ରବାସୀ ଭାରତୀୟମାନଙ୍କୁ ଦେଶର ସାଂସ୍କୃତିକ ଏତିହ୍ୟ ବିଷୟରେ ଅବଗତ କରାଇବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ପିଏମ୍ ଇଣ୍ଡୋ ବଂାଲା ପାଇପ୍ଲାଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆକ୍ଟି ମିଳିତ ଭାବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତ ବାଂଲାଦେଶ ମୈତ୍ରୀ ପାଇପ୍ଲାଇନ୍ ନିର୍ମାଣ ସଂକ୍ରାନ୍ତ ପ୍ରକଳ୍ପର ଶୁଭାରମ୍ଭ କରିବେ ଏ ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ପ୍ରକଳ୍ପ ଭାରତ ଓ ବଂଳାଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ଚଳିତ ବର୍ଷ ଏପ୍ରିଲ ମାସରେ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ତ୍ୱାକା ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ପାଇପ୍ଲାଇନ୍ ନିର୍ମାଣ ସଂକ୍ରାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା

ବାଂଲାଦେଶ କ୍ୟାବିନେଟ୍ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରୁ ସାମଗ୍ରୀଗୁଡ଼ିକୁ ନବାଆଶିବା ପାଇଁ ବାଂଲାଦେଶର ଚଟଗ୍ରାମ ଓ ମୋଙ୍ଗଲା ବନ୍ଦରର ବ୍ୟବହାର ସକାଶେ ବାଂଲାଦେଶ କ୍ୟାବିନେଟ୍ ଭାରତ ସହ ଏକ ଚିଠା ରାଜିନାମାକୁ ଅନୁମୋଦନ କରଛି କ୍ୟାବିନେଟ୍ ବୈଠକ ପରେ ବାଂଲାଦେଶ କ୍ୟାବିନେଟ୍ ସଚିବ ସଫିଉଲ୍ ଆଲମ ଢ଼ାକାରେ କହିଛନ୍ତି ନେପାଳ ଓ ଭ୍ତଟାନ ଇଚ୍ଛାକଲେ ଏହି ଚୁକ୍ତିରେ ସାମିଲ ହୋଇପାରିବେ

ସେ କହିଛନ୍ତି ଭାରତ ସହ ସାମ୍ପ୍ରତିକ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବାକୁ ଏହି ପ୍ରସ୍ତାବିତ ରାଜିନାମାରେ ଲକ୍ଷ୍ୟ ରହିଛି ଭିପି ମାଲ୍ଟା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମାଲ୍ଟାର ବ୍ୟବସାୟୀ ଗୋଷ୍ଠୀକୁ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବା ସହିତ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସୁରକ୍ଷିତ ସ୍ଥାନ ବୋଲି ଭରସା ଦେଇଛନ୍ତି

କୋରିଆ ଟକୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍ ଉନ୍ଙ୍କ ସହ ଆଲୋଚନା କରିବା ପାଇଁ ଆଜି ପିୟଙ୍ଗୟାଙ୍ଗରେ ପହଞ୍ଚୁଛନ୍ତି ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ପରମାଣୁ ନିରସୀକରଣ ସଂକ୍ରାନ୍ତ ପଡିରହିଥିବା କଥାବାର୍ତ୍ତାକୁ ଆଗେଇନେବା ପାଇଁ ମୁନ୍ ଜାଏ ଇନ୍ ଚେଷ୍ଟା କରିବେ ଉତ୍ତର କୋରିଆର ସରକାରୀ ସମ୍ବାଦ ସଂସ୍ଥା କହିଛି ଏହି ଶିଖର ସମ୍ମିଳନୀ ଦୁଇ କୋରିଆ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ

ଦୁଇଦେଶ କୌଣସି ବୁଝାମଣାରେ ସହମତି ନହେଲେ ଆସନ୍ତା ସୋମବାରଠାରୁ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ ହେବ

ସେହି ବିମାନଟି ଲତାକିଆ ସହର ନିକଟସ୍କ ର୍ଷ ବିମାନଘାଟୀକ୍ ଫେର୍ଥିଲା

ଏସିଆ କପ୍ ପାଞ୍ଚଥର ଚମ୍ପିୟନ୍ ଶ୍ରୀଲଙ୍କା ଏସିଆ କପ୍ କ୍ରିକେଟ୍ରେ ନକ୍ଆଉଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି

ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ